ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଅଧ୍ଧକ୍ଷତାରେ ଏହି ବୈଠକ ବସିଥିଲା କ୍ୟାବିନେଟ୍ ନାଗରିକ ସଂଶୋଧନ ବିଲ୍କୁ ଅନୁମୋଦନ କରିଛି

ଫଳରେ ଦେଶବ୍ୟାପୀ ଏବେ ପିଆଜ ଦର ବୃଦ୍ଧି ସହ ସଙ୍କଟ ଦେଖାଦେଇଛି

ଶ୍ରୀମନ୍ଦିର ନିକଟରେ ଥିବା ଏକ ଗୋଷୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆକି ସକାଳେ କିଲ୍ଲା ପ୍ରଶାସନ ପକ୍ଷରୁ ଉଛେଦ କରାଇଛି ସ୍ୱାସ୍ଥ୍ୟ କେହ୍ରରେ ଥିବା ସମସ୍ତ ଆସବାବ ପତ୍ରକୁ ଅନ୍ୟତ୍ର ସ୍ରାନାନ୍ନର କରାଯାଇଛି

ସୁରକ୍ଷାକୁ ଦୂଷ୍ଟିରେ ରଖ୍ ପୁଲିସ ଫୋର୍ସ ଓ ମାଜିଷ୍ଟେଟ୍ଙ୍ଙ ଉପସ୍ଥିତିରେ ଉଛେଦକାର୍ଯ୍ୟ ଜାରି ରହିଛି

ଖୁବ୍ଶୀଘ୍ର ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ସ୍ଥାନୀୟ ଲୋକପ୍ରତିନିଧି ଏବଂ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି

ଏହି ସମାବେଶରେ ଗୋପାଳପୁର ବିଧାୟକ ପ୍ରଦୀପ ପାଶିଗ୍ରାହୀ ଚିକିଟି ବିଧାୟିକା ଉଷା ଦେବୀ ବ୍ରହ୍କପୁର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବ୍ରହ୍କପୁର ଉପଜିଲ୍ଲାପାଳ ସିନ୍ଧେ ଦଉାତ୍ରେୟ ଭାଉ ସାହେବ ଅତିରିକ୍ତ ଜିଲ୍ଲାପାଳ ଲକ୍ଷୀକାନ୍ତ ସେଠୀ ପ୍ରମୁଖ ଲୋକଙ୍ଙୁ ପଟା ବକ୍କନ କରିଥିଲେ